ରାଜ୍ୟରେ କୌଣସି ଭାଗରେ କୌଣସି ପ୍ରକାରର ଅପ୍ରୀତିକର ଘଟଣା ଘଟିଥିବାର ଖବର ମିଳିନାହିଁ

ରାଜସ୍ଥାନରେ ରାଜନୈତିକ ଦଳ ଗୁଡ଼ିକର ତୁଙ୍ଗ ନେତାମାନେ ବିଭିନ୍ନ ନିର୍ବାଚନ ମଣ୍ଡଳୀକୁ ଯାଇ ପ୍ରଚାର ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଗଉର୍ଠାରେ ଏକ ନିର୍ବାଚନ ସଭାରେ ଭାଷଣ ଦେଇ ବିଜେପିକୁ ଏହାର କାର୍ଯ୍ୟ ଅନୁସାରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ସେ କହିଛନ୍ତି ବିଜେପି ବିକାଶର କାର୍ଯ୍ୟସ୍ଚୀ ଅନୁସାରେ ଭୋଟ ମାଗୁଛି କଂଗ୍ରେସର ସମାଲୋଚନା କରି ସେ କହିଛନ୍ତି ଯେଉଁ ଲୋକମାନଙ୍କର ପୂର୍ବର ଚାରି ପୀଡିଙ୍କର ସାଧାରଣ ଲୋକଙ୍କ ସହ କୌଣସି ଯୋଗାଯୋଗ ନ ଥିଲା ସେମାନେ ସାଧାରଣ ଲୋକଙ୍କ ଯନ୍ତ୍ରଣାକୁ ବୁଝିପାରିବେ ନାହିଁ ବିଜେପି ତେଲଙ୍ଗନା କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ୍ ନକ୍ଭିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ନିର୍ବାଚନ କମିଶନଙ୍କୁ ସାକ୍ଷାତ କରି ତେଲଙ୍ଗାନାର ଭୋଟର ତାଲିକାରେ ନକଲି ଭୋଟରମାନଙ୍କ ନାମ ସାମିଲ କରାଯିବା ବିରୁଦ୍ଧରେ କାର୍ଯ୍ୟାନୁଷାନ ଗ୍ରହଣ କରିବାକୁ ଦାବି କରିଛନ୍ତି ନିର୍ବାଚନ କମିଶନଙ୍କୁ ସାକ୍ଷାତ କରି ସାରି ସେ ସାମ୍ଭାଦିକମାନଙ୍କୁ କହିଛନ୍ତି ଧର୍ମକୁ ଭିଭିକରି ବୈଧ ଭୋଟର ନାମଙ୍କ ନାମ ଭୋଟର ତାଲିକାରୁ ହଟାଇ ଦିଆଯାଇଛି ଟିଆରଏସ କଂଗ୍ରେସ ଓ ରାଜାଜର ପ୍ରରୋଚନାରେ ସେହି ଭୋଟରମାନଙ୍କର ନାମ ହଟାଯାଇଥିବାର ସେ ଅଭିଯୋଗ କରିଚ୍ଛନ୍ତି କର୍ତ୍ତାରପୁର କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ ଓ ହରସିମରତ୍ କୌର ବାଦଲ ଆଜି ଅପରାହ୍ୱରେ ପାକିସ୍ତାନରେ କର୍ତ୍ତାରପୁର କରିଡରର ଭିତ୍ରିପ୍ରସ୍ତର ସ୍ଥାପନ ଉତ୍ସବରେ ଯୋଗଦେଇଛନ୍ତି ଏହି କରିଡର ଭାରତୀୟ ଶିଖ ତୀର୍ଥଯାତ୍ରୀମାନଙ୍କୁ ବିନା ବିଙ୍ଗାରେ ଗୁରୁଦ୍ୱାରା ଦରବାର ସାହିବକୁ ତୀର୍ଥଯାତ୍ରାରେ ଯିବାର ସୁଯୋଗ ପ୍ରଦାନ କରିବ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଶ୍ରୀ ପୁରୀ ଓ ଶ୍ରୀମତୀ ବାଦଲଙ୍କ ସହ କରିଡରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସେ କହିଛନ୍ତି ଭାରତରୁ ଗୁରୁଦ୍ୱାରା ଦରବାର ସାହିବକୁ ଆସିବାକୁ ଥିବା ତୀର୍ଥଯାତ୍ରୀମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀମତୀ ବାଦଲ କହିଛନ୍ତି ଶିଖ୍ ସମ୍ପ୍ରଦାୟ ପାଇଁ ଏହା ଏକ ଐତିହାସିକ ଦିବସ ଓ ଦୁଇଦେଶ ମଧ୍ୟରେ ଶାନ୍ତି ସ୍ଥାପନ ହେବ ବୋଲି ତାଙ୍କ ଆଶା ଓ ବିଶ୍ୱାସ ରହିଛି ସେ କହିଛନ୍ତି କର୍ତ୍ତାରପୁର କରିଡର ଦୁଇଦେଶର ଲୋକମାନଙ୍କ ମଧ୍ୟରେ ଶାନ୍ତି ଓ ସଦ୍ଭାବନାର ବାର୍ତ୍ତା ପ୍ରସାର କରିବ ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ନବକାତ ସିଂ ସିନ୍ଧୁ କହିଛନ୍ତି ମୈତ୍ରୀ ସହ ଆଗକୁ ଅଗ୍ରସର ହେବା ଉଚିତ ବୋଲି ଉଭୟ ଭାରତ ଓ ପାକିସ୍ତାନ ହୂଦୟଙ୍ଗମ କରିବା ଉଚିତ ଏକ ବିବୃତ୍ତିରେ ଶ୍ରୀ ପୁରୀ କହିଛନ୍ତି ଏହି ତୀର୍ଥଯାତ୍ରା କରିପାରି ଥିବାରୁ ସେ ନିଜକୁ ଧନ୍ୟ ମନେ କର୍ରଛନ୍ତି ପାକିସ୍ତାନ ସରକାରଙ୍କ ପ୍ରତି କୃତଜ୍ଞତା ଜଣାଇ ଏହା ଶିଖ୍ ସମ୍ପ୍ରଦାୟର ଦୀର୍ଘଦିନର ଦାବି ଥିଲା ବୋଲି ସେ କହିଛନ୍ତି ଇତିମଧ୍ୟରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି କର୍ତ୍ତାରପୁର କରିଡର ସମ୍ୟନ୍ଧୀୟ କାର୍ଯ୍ୟକ୍ରମର ପାକିସ୍ତାନ ସହିତ କଥାବାର୍ତ୍ତା ପ୍ରକ୍ରିୟା ସହ କୌଣସି ସମ୍ପର୍କ ନାହିଁ ହାଇଦ୍ରାବାଦଠାରେ ଏକ ସାମ୍ଭାଦିକ ସମ୍ମିଳନୀରେ ସେ କହିଛନ୍ତି ଯେଉଁ ମୁହର୍ତ୍ତରେ ପାକିସ୍ତାନ ଭାରତ ସନ୍ତାସବାଦୀ କାର୍ଯ୍ୟକଳାପ ବନ୍ଦ କରିବ ସେହି ମୁହ୍ରର୍ତ୍ତରେ ତାହା ସହ କଥାବାର୍ତ୍ତା କରିବେ କଥାବାର୍ତ୍ତା ଓ ସନ୍ତାସବାଦ ଏକସଙ୍ଗେ ହୋଇପାରିବ ନାହିଁ ବୋଲି ଭାରତ ଆଭିମୁଖ୍ୟକୁ ସେ ଦେହରାଇଛନ୍ତି ସେ କହିଛନ୍ତି ଯେପର୍ଯ୍ୟନ୍ତ ପାକିସ୍ତାନ ଭାରତରେ ସନ୍ତାସବାଦୀ କାର୍ଯ୍ୟକଳାପ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ତାହା ସହ କୌଣସି କଥାବାର୍ତ୍ତା କରାଯିବ ନାହିଁ ଓ ଭାରତ ସାର୍କ ଶିଖର ବୈଠକରେ ଯୋଗଦେବ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାର୍କ ଶିଖର ବୈଠକୁ ଆମନ୍ତ୍ରଣ କରାଯାଇଥିବା ସଂକ୍ରାନ୍ତରେ ପାକିସ୍ତାନର ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ ଏହା କହିଛନ୍ତି ଶ୍ରୀମତୀ ସ୍ୱରାଜ କହିଛନ୍ତି କର୍ତ୍ତାରପୁର କରିଡର ନିର୍ମାଣ ପାଇଁ ଭାରତ ଦୀର୍ଘଦିନରୁ କହିଆସୁଥିଲା ଓ ପାକିସ୍ତାନ ପ୍ରଥମଥର ପାଇଁ ଭାରତର କଥା ରଖିଥିବାର୍ତ ସେ ଆନନ୍ଦ ଅନ୍ତଭବ କର୍ତ୍ଥନ୍ତି

ପୂର୍ବରୁ ଉପରାଷ୍ଟ୍ରପତି ଏମ୍ ଭେଙ୍କୟାନାଇଡୁ ଭାରତ ପଟରେ କର୍ତ୍ତାରପୁର କରିଡରର ଭିତ୍ତିପ୍ରସ୍ତର ସ୍ଥାପନ କରିସାରିଛନ୍ତି ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ମାନ୍ ଗ୍ରାମଠାରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି

ଏହି କରିଡର ନିର୍ମାଣ ହୋଇଯିବା ପରେ ଭାରତୀୟ ତୀର୍ଥଯାତ୍ରୀମାନେ ସହଜରେ ସେଠାକୁ ଯାଇପାରିବେ

ସେଠାରେ ସେ ଇହଲୀଳା ସମ୍ଭରଣ କରିଥିବାର ବିଶ୍ୱାସ କରାଯାଏ ପାକିସ୍ତାନସ୍ଥିତ କର୍ତ୍ତାରପୁର କରିଡର ରବିନଦୀ ସେପଟରେ ଡେରାବାବା ନାନକପୀଠ ଠାରୁ ଚାରିକିଲୋମିଟର ଦୂରରେ ଅବସ୍ଥିତ ସେଣ୍ଟର ହାଉସେସ୍ ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ଅଧୀନରେ ସହରାଞ୍ଚଳରେ ବସବାସ କର୍ତ୍ତିବା ଗରିବ ଲୋକଙ୍କ ପାଇଁ ଅଧିକ ଦୂଇ ଲକ୍ଷ ସ୍କୁଲଭ ମୂଲ୍ୟରେ ଗୃହ ନିର୍ମାଣକୁ ଗୃହ ନିର୍ମାଣ ଓ ସହରାଞଳ ବ୍ୟାପାର ମନ୍ତ୍ରଣାଳୟ ଅନୁମୋଦନ ପ୍ରଦାନ କରିଛି

ଆଜି ନୂଆଦିଲ୍ଲୀରେ କେନ୍ଦ୍ରୀୟ ଅନୁମୋଦନ କମିଟିର ଚାଳିଶତମ ବୈଠକରେ ଏହାକୁ ଅନୁମୋଦନ ମିଳିଛି

ପୀଡିତଙ୍କ ନିମନ୍ତେ ସେ ଏକ କୋଟି ଟଙ୍କା ମୂଲ୍ୟର ରିଲିଫ ସାମଗ୍ରୀ ମଧ୍ୟ ଯୋଗେଇ ଦେଇଛନ୍ତି ବାତ୍ୟ 'ଗଳ'ରେ କ୍ଷତିଗ୍ରସ୍ତ ଲୋକମାନେ ରହିଥିବା ଏକ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଅବସରରେ ପାଲାନୀସ୍ୱାମୀ ପୀଡିତଙ୍କ ସହ କଥା ହୋଇଥିଲେ

ବୈଦେଶିକ ସଚିବ ବିଜୟ ଗୋଖେଲେ କହିଛନ୍ତି ପ୍ରଧାନମନ୍ତ୍ରୀ ଶିଖର ବୈଠକର ପ୍ରଥମ ଅଧିବେଶନରେ ଉଦ୍ବୋଧନ ଦେବେ

ଆର୍ନ୍ତଜାତିକ ତେିଳ ମୂଲ୍ୟରେ ଅସ୍ଥିରତା ସ୍କିଲ ଇଣ୍ଡିଆ ଡିକିଟାଲ ଇଣ୍ଡିଆ ଓ ଜିଏସ୍ଟି ସମେତ ଭାରତ ସରକାରଙ୍କ ବହୁ ପ୍ରଧାନ ଯୋଜନା ବିଷୟରେ ଶ୍ରୀ ମୋଦୀ ତାଙ୍କ ଭାଷଣରେ ଉଲ୍ଲେଖ କରିବେ ଜେକେକିଲ୍ଡ ଜନ୍ମୁ କାଶ୍ମୀରର ବଡଗାଁଓ କିଲ୍ଲା ଛତେରବଡଗାଁଓ ଅଞ୍ଚଳରେ ଆଜି ସକାଳେ ମିଳିତ ସ୍ୱରକ୍ଷାବଳ ସହ ଗ୍ରଳିଗୋଳା ବିନିମୟରେ ଦ୍ରଇଜଣ ସନ୍ତାସବାଦୀଙ୍କ ସମେତ ଲସ୍କର ଏ ତୋଏବାର ଟପ୍ କମାଣ୍ଡର ନାବୀଦ୍ ଜଟ୍ର ମୃତ୍ୟୁ ଘଟିଛି ସାମ୍ଭାଦିକା ସ୍ୱଜାତା ବୃଖାରୀ ହତ୍ୟାକାଶ୍ଡରେ ସମ୍ପୁକ୍ତ ତିନିକଣଙ୍କ ମଧ୍ୟରେ ନବୀଦ୍ ଜଟ୍ ମୁଖ୍ୟ ଆରୋଷୀ ଥିବା ପୁଲିସ କହିଛି ଏହି ଗୁଳିଗୋଳା ବିନିମୟରେ ତିନି ଯବାନ ଆହତ ହୋଇଛନ୍ତି ସମ୍ପୁକ୍ତ ଅଞ୍ଚଳରେ ଆଜି ସକାଳ୍ ଖାନତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କେ ବେ ଆଲଫାନସୋ ଗୋଆ ରାଜ୍ୟପାଳ ମ୍ରିଦୁଳା ସିହ୍ନା ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥି ଏହି ଉଦ୍ଯାପନୀ ସମାରୋହରେ ଯୋଗଦେଇଛନ୍ତି ବର୍ଷୀଆନ ଚଳଚ୍ଚିତ୍ର ସଂଳାପ ଲେଖକ ସଲିମ୍ ଖାନଙ୍କ ତାଙ୍କର ଜୀବନ ବ୍ୟାପୀ ସାଧନା ପାଇଁ ଉହବରେ ପୁରସ୍କୃତ କରାଯିବ

ପୂର୍ବରୁ ସିବିଆଇ ମୁଜାଫରପୁର କନ୍ୟାଶ୍ରମ ମାମଲାର ତଦନ୍ତ କରୁଛି ଜଷ୍ଟିସ ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଏକ ଖଶ୍ତପୀଠ ମାମଲାର ତଦନ୍ତ ବିହାର ପୋଲିସଠାରୁ ନେଇ ସିବିଆଇକୁ ହସ୍ତାନ୍ତର କରିଛନ୍ତି ସିବିଆଇ ଦ୍ୱାରା ତଦନ୍ତ କରା ନ ଯିବାକୁ ରାଜ୍ୟ ସରକାରଙ୍କ ଅନୁରୋଧକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ବ୍ୟାଡମିଣ୍ଟନ କୋରିଆ ଓପନ ବ୍ୟାଡମିଣ୍ଟନର ପାର୍ ପାଲୁୀ କାଶ୍ୟପ ଏବଂ ସୌରଭ ବର୍ମା ବାଦ ପଡିବା ପରେ ଏହି ପ୍ରତିଯୋଗିତାର୍ ଭାରତ ବାଦ୍ ପଡିଛି